ମାଟିମାଆକୁ ଉହର୍ଗ ହୋଇଥିବା କାନ୍ତକବି ଲକ୍ଷୀକାନ୍ତ ମହାପାତ୍ରଙ୍କ ଏହି ପ୍ରେରଶାଦାୟୀ ବନ୍ଦେ ଉକକଳ ଜନନୀକୁ ଗାଇବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀ ଓ ଦଳର ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଟ୍ୱିଟ୍ ମାଧ୍ଧମରେ ଅନୁରୋଧ କରିଛନ୍ତି

ପ୍ରାୟ ସବୁ ଜିଲ୍ଲାରେ ଏଇଭଳି ସମାନ ସ୍ତିତି ଦେଖ୍ବାକୁ ମିଳିଛି